ଏହି ଅବସରରେ କେନ୍ଦ୍ରମନ୍ତୀ ଶ୍ରୀ ଶେଖାଓତ ବୁଦ୍ଧିଜୀବୀ ଓ ଯୁବପୀଢ଼ିଙ୍କ ସହ ଆଲୋଚନା କରିଥିଲେ

ତେବେ ଏହି ତିନିମାସ ମଧ୍ୟରେ ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବ ବୋଲି କମିଶନର ରାକ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି

ଏହି ଅବସରରେ ପୁରୀ ବେଳାଭୂମିରେ 'ମୋ ବିଚ୍' କାର୍ଯ୍ୟକ୍ରମ ଅନୁଷିତ ହୋଇଯାଇଛି

ବେଳାଭ୍ରମିରେ ପଡୁଥିବା ବର୍ଜ୍ୟବସ୍ୁ ବିଶେଷକରି ପ୍ଲାଷ୍ଟିକ୍ ଯୋଗୁଁ ମାଛଠାରୁ ଆର ସାମୁଦ୍ରିକ ଜୀବମାନଙ୍କ ପାଇଁ ତାହା ଘାତକ ସଦୂଶ ହେଉଛି

ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଓ ସ୍ଛାନୀୟ ଜନସାଧାରଣ ଯୋଗ ଦେଇଥିଲେ

ଏହି ଭ୍ତାଶ୍ର ଲାଶି କୌଣସି ପ୍ରତିଷେଧକ ବ୍ୟବସ୍ରା ଏପର୍ଯ୍ୟନ୍ତ ବାହାରି ନ ଥିବାରୁ ଏହାକୁ କିପରି ରୋକାଯିବ ସେ ନେଇ ବନବିଭାଗ ପକ୍ଷରୁ ତର୍କମା କରାଯାଉଛି ନସଁ ହତ୍ୟାକାଣ୍ଡ ନର୍ସ ନିହାରିକା ହତ୍ୟା ମାମଲା ଆଜି ନୂଆ ମୋଡ଼ ନେଇଛି

ସିସିଟିଭିରେ ଏହି ହତ୍ୟାକାଣ୍ଡ ଓ ଏହାର ପ୍ରମାଣ ନଷ୍ଟର ସଂପ୍ରର୍ଣ ଭିଡ଼ିଓ ଥିବା ପୁଲିସ୍ ଡିଜିଙ୍କ ପକ୍ଷରୁ ସୂଚନା ଦିଆଯାଇଛି

ଗିରଫ ବ୍ୟକ୍ତି ଜଶଙ୍କ ଏହି ଘଟଶାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ ସହଯୋଗୀ ବୁଦ୍ଧଦେବ ନାଏକ ବୋଲି କୁହାଯାଉଛି ବୁଦ୍ଧଦେବକୁ ମୟରଭଞ ଠାକୁରମୁଞ୍ଚା ଥାନା ନିଛିତପୁର ଗାଁସ୍କିତ ତାଙ୍କ ଘରୁ ସିବିଆଇ ଗିରଫ କରିଛି

ଏହାକୁ ନେଇ ସ୍ରାନୀୟ ଅଞ୍ଞଳରେ ଉତ୍ତେକନା ଦେଖାଦେଇଥିଲା ତେବେ ଯନ୍ତାପାଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଆପୋଷ ଆଲୋଚନା ପରେ ସ୍ତିତି ସ୍ନାଭାବିକ ହୋଇଥଲା